ଶିଲା ଦୀକ୍ଷିତ୍ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦୀକ୍ଷିତ୍ଙ୍କ ଆଜି ଅପରାହ୍ୱରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି

କଂଗ୍ରେସର ଦଳୀୟ କର୍ମୀ ଓ ପ୍ରଶଂସକମାନେ ପ୍ରବଳ ବର୍ଷା ସତ୍ତ୍ୱେ ଦିବଂଗତ ନେତାଙ୍କୁ ଅନ୍ତିମ ବିଦାୟ ଜଣାଇଥିଲେ ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ବାଡ୍ରାଙ୍କ ସମେତ ବହୁ ବରିଷ୍ଠ କଂଗ୍ରେସ ନେତା ଶ୍କଶାନଘାଟରେ ଉପସ୍ଥିତ ଥିଲେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ୍ ତାଙ୍କ ସହକାରୀ ମନୀଶ ଶିସୋଦିଆ ଏବଂ ଦିଲ୍ଲୀର ଗୃହମନ୍ତ୍ରୀ ସତ୍ୟେନ୍ଦର ଜୈନ ପ୍ରମୁଖ ଶେଷକୃତ୍ୟରେ ସାମିଲ୍ ହୋଇଥିଲେ ବରିଷ୍ଣ ବିଜେପି ନେତା ଏଲ୍କେ ଆଡୱାନୀ ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ମଧ୍ୟ ଦୀକ୍ଷିତ୍ଙ୍କ ବାସଭବନକୁ ଯାଇ ତାଙ୍କୁ ଶ୍ରଦ୍ଧାଞ୍ଚଳି ଅର୍ପଣ କରିଥିଲେ ଗତକାଲି ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ନେତା ସ୍ୱର୍ଗତ ଦୀକ୍ଷିତ୍ଙ୍କ ଶେଷ ସମ୍ମାନ ଜଣାଇଥିଲେ ଶିଲା ଦୀକ୍ଷିତ୍ଙ୍କ ପାର୍ଥିବ ଶରୀରକୁ କଂଗ୍ରେସ ମୁଖ୍ୟାଳୟକୁ ନିଆଯାଇଥିଲା ଯେଉଁଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ସମେତ ବହୁ ବରିଷ୍ଠ ନେତା ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏହାପରେ ତାଙ୍କର ପାର୍ଥବ ଶରୀରକୁ ସେ ନେତୃତ୍ୱ ନେଉଥିବା ଦିଲ୍ଲୀ କଂଗ୍ରେସର ମୁଖ୍ୟାଳୟ ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟାଳୟକୁ ନିଆଯାଇଥିଲା

ସାର୍ବଜନୀନ ପରିବହନ କ୍ଷେତ୍ରରେ ସଫଳତାର ସହ ସବୁଜ ସଂସ୍କାର ଆଣି ପ୍ରଦ୍ଷଣଯୁକ୍ତ ଯାନବାହାନକୁ ସିଏନ୍ଜିଭିଭିକ କରାଇବାରେ ତାଙ୍କର ବିଶେଷ ଭୂମିକା ରହିଛି ଏମ୍ପି ଡାଏଡ୍ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶ୍ୱାନ୍ଙ୍କ ଭାଇ ତଥା ବିହାରର ସମସ୍ତିପୁର ଲୋକସଭା ନିର୍ବାଚନ ମଣ୍ଡଳୀରୁ ଲୋକ ଜନଶକ୍ତି ପାର୍ଟିର ସାଂସଦ ରାମଚନ୍ଦ୍ର ପାଶ୍ୱାନ୍ଙ୍କର ଆଜି ଅପରାହୁରେ ନୂଆଦିଲ୍ଲୀର ରାମ ମନୋହର ଲୋହିଆ ହସ୍କିଟାଲ୍ରେ ପରଲୋକ ଘଟିଛି ତାଙ୍କର ପୁତୁରା ସାଂସଦ ଚିରାଗ୍ ପାଶ୍ୱୱାନ୍ ଟ୍ୱିଟ୍ ଯୋଗେ ଏହି ସ୍ବଚନା ଦେଇଛନ୍ତି ପିଏମ୍ ଗର୍ଗ ପୂର୍ବତନ ଦିଲ୍ଲୀ ବିକେପି ସଭାପତି ମାଙ୍ଗେରାମ ଗର୍ଗଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଶୋକପ୍ରକାଶ କରିଛନ୍ତି ସେ କହିଛନ୍ତି ମାଙ୍ଗେରାମ ଗର୍ଗଙ୍କର ଦିଲ୍ଲୀ ସହ ନିବିଡ଼ ସମ୍ପର୍କ ଥିଲା ଯାହାକି ତାଙ୍କର ଜନସାଧାରଣଙ୍କ ପ୍ରତି ନିଃସ୍ୱାର୍ଥପର ସେବାରୁ ଜଣାପଡ଼ୁଥିଲା ଟ୍ୱିଟ୍ କରି ଶ୍ରୀ ମୋଦି କହିଛନ୍ତି ଜାତୀୟ ରାଜଧାନୀରେ ବିକେପିକୁ ମଜବୁତ କରିବାରେ ଗର୍ଗକ୍କର ପ୍ରମୁଖ ଭୂମିକା ଥିଲା ଏବଂ ତାଙ୍କର ଉତ୍ତମ କାର୍ଯ୍ୟ ପାଇଁ ଲୋକେ ତାଙ୍କୁ ମନେରଖିବେ ବିଜେପି କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ରା ଏବଂ ଅନ୍ୟାନ୍ୟ ଦଳୀୟ ନେତାମାନେ ଗର୍ଗଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମାଙ୍ଗେରାମ୍ ଗର୍ଗ କିଛିଦିନ ଧରି ଅସୁସ୍ଥ ଥିଲେ ଏବଂ ଦିଲ୍ଲୀର ଏକ ଘରୋଇ ହସ୍କିଟାଲ୍ରେ ଆଜି ସକାଳୁ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ତାଙ୍କ ମରଶରୀରକୁ ଦିଲ୍ଲୀ ବିକେପି କାର୍ଯ୍ୟାଳୟରେ ରଖାଯାଇଛି ଦିବଂଗତ ନେତାଙ୍କୁ ବିଭିନ୍ନ ନେତା ଓ କର୍ମୀ ଶ୍ରଦ୍ଧାଞ୍ଚଳି ଅର୍ପଣ କରୁଛନ୍ତି

ବିଜେପି କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ରା ଦଳୀୟ କମୀମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଦାଙ୍କ ଅନୁସରଣ କରି ଆଗେଇ ଚାଲିବାକୁ ଆହ୍ୱାନ ଦେଇଛନ୍ତି ମୁମ୍ଭାଇରେ ଆଜି ମହାରାଷ୍ଟ୍ର ରାଜ୍ୟ କାର୍ଯ୍ୟକାରିଣୀର ବୈଠକରେ ଶ୍ରୀ ନଡ୍ରା କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଯୋଗୁଁ ଏକ ନ୍ନତନ ରାଜନୈତିକ ସଂସ୍କୃତି ବିକଶିତ ହୋଇଛି ଆୟୁଷ୍ମାନ୍ ଯୋଜନାର ସଫଳତାକୁ ଉଲ୍ଲ୍ଲେଖ କରି ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ନଡ୍ଡା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଜନୈତିକ ଇଚ୍ଛାଶକ୍ତି ଯୋଗୁଁ ଦେଶରେ ଏଭଳି ଏକ ବିଶାଳ ଯୋଜନାର ଶୁଭାରମ୍ଭ ହୋଇପାରିଛି

ଏହାପରେ ଏହି ଯାନର୍ ଅନ୍ୟ ଏକ ଭ୍ରାମ୍ୟମାଣ ଯାନ ବାହାରିଆସି ଚନ୍ଦ୍ରପୂଷ୍ଠର ଅଧ୍ୟନ ଅଭିଯାନ ଆରମ୍ଭ କରିବ

ଯୋଗୀ ସୋନଭଦା ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ସୋନଭଦ୍ରା ଗୁଳିକାଣ୍ଡ ଘଟଣାର ପୀଡ଼ିତ ପରିବାରକୁ ଭେଟିଛନ୍ତି ଏବଂ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହାୟତା ପ୍ରଦାନ ପାଇଁ ଆଶ୍ୱାସନା ଦେଇଛନ୍ତି ଆମ ସମ୍ଭାଦଦାତା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ପୁଲିସ୍ ମହାନିର୍ଦ୍ଦେଶକ ଏବଂ ମୁଖ୍ୟ ସଚିବଙ୍କ ସହ ପୀଡ଼ିତଙ୍କ ପରିବାରଙ୍କ ଭେଟିବାପାଇଁ ଆଜି ଅପରାହ୍ରରେ ଉମ୍ମା ଗାଁରେ ପହଞ୍ଚଥିଲେ ଏହି ଅବସରରେ ଗ୍ରାମବାସୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ତାଙ୍କ ସମ୍ମଖରେ ତାଙ୍କର ଦାବି ଉପସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ ସୋନଭଦ୍ରା କିଲ୍ଲା ହସ୍କିଟାଲ୍ ମଧ୍ୟ ଗସ୍ତ କରିବେ ଏବଂ ସେଠାରେ ଆହତ ଲୋକଙ୍କୁ ଭେଟିବେ

ଅଧିକାରୀ ଜଣକ ଆହୁରି କହିଛନ୍ତି ଏହି ମୃତ ପୁଲିସ୍ କର୍ମଚାରୀମାନଙ୍କ ମରଶରୀରକୁ ଜିଲ୍ଲା ହସ୍ୱିଟାଲ୍କୁ ଅଣାଯିବା ପରେ ସେଠାରେ ପୂର୍ବର୍ ବୂର୍ଖା ପିନ୍ଧି ବସି ରହିଥିବା ଜଣେ ଆତ୍ମଘାତୀ ବୋମା ବିଷ୍କୋରଣକାରୀ ଆମ୍ବଲାନୁ ନିକଟରେ କମା ହୋଇଥିବା ପ୍ରଲିସ୍ କର୍ମଚାରୀମାନଙ୍କୁ ଲକ୍ଷ୍ୟ କରି ନିଜକ୍ତ ବିସ୍ଫୋରଶରେ ଉଡ଼ାଇ ଦେଇଥିଲା

ପାକିସ୍ତାନ ତେହରିକ୍ ଏ ତାଲିବାନ୍ ଏହି ଆକ୍ରମଣ ପାଇଁ ନିଜକ୍ତ ଦାୟୀ କରିଛି ଇରାନ୍ ସାଉଦି ଟ୍ୟାଙ୍କର୍ ମରାମତି ପାଇଁ ଜେଦାହ୍ ବନ୍ଦରକୁ ଯାଇଥିବା ଇରାନ୍ର ଏକ ତୈଳବାହୀ ଜାହାଜକୁ ଅନେକ ଦିନ ଧରି ଅଟକ ରଖିବା ପରେ ସାଉଦି ଆରବ ଏବେ ଏହାକୁ ମୁକ୍ତ କରି ଇରାନ୍ ଅଭିମୁଖେ ପଠାଇ ଦେଇଛି

ବ୍ୟାଡ୍ମିଣ୍ଟନ୍ ଜାକର୍ତ୍ତାରେ ଚାଲିଥିବା ଇଷ୍ଡୋନେସିଆ ଓପନ୍ ବ୍ୟାଡ୍ମିଣ୍ଟନ ଚାମ୍ପିୟନସିପ୍ର ଫାଇନାଲ୍ରେ ଭାରତର ପିଭି ସିନ୍ଧୁ ଜାପାନ୍ର ଆକାନେ ୟାମାଗ୍ରଚିଙ୍କଠାର୍ ସିଧାସଳଖ ସେଟ୍ରେ ପରାସ୍ତ ହୋଇଛନ୍ତି

ତିନୋଟି ଟି ଟ୍ୱେଣ୍ଟି ମ୍ୟାଚ୍ ପାଇଁ ଦଳରେ ଅଧିନାୟକ ବିରାଟ କୋହଲିଙ୍କ ସମେତ ରୋହିତ ଶର୍ମା ଶିଖର ଧୱାନ୍ କେଏଲ୍ ରାହୁଲ୍ ଶ୍ରେୟସ୍ ଆୟାର୍ ମନୀଶ ପାଶ୍ଚେ ଋଷଭ୍ ପନ୍ଥ କୃଣାଳ ପାଣ୍ଡ୍ୟା ରବୀନ୍ଦ୍ର କାଡେଜା ରାହ୍ରଲ୍ ଚାହାର୍ ଭ୍ରବନେଶ୍ୱର କୁମାର ଖଲିଲ୍ ଅହମ୍ମଦ ଦୀପକ୍ ଚାହାର ଏବଂ ନବଦୀପ ସାଇନୀ ରହିଛନ୍ତି